ମାତ୍ର ବାଜପେୟୀଙ୍କ ସରକାର ଆସିବା ପରେ ସ୍ୱତନ୍ତ ଆଦିବାସୀ ମନ୍ତ୍ରଶାଳୟ ଗଠନ କରାଗଲା

ଏହି ଅବସରରେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ଅନ୍ନ ଚୌଧୁରୀ ବିଜେପି ଜିଲ୍ଲା ସଭାପତି ତଥା ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲ୍ଲାକା ଜିଲ୍ଲ ସମ୍ପାଦକ ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ରିତ ଥିଲେ

ପ୍ରାକୃତିକ ସମ୍ମଦ ଓ ଖଶିଜ ସମ୍ମଦ ଭରା ଓଡିଶାରେ ଆଶାନୁର୍ପ ବିକାଶ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି

ଯାଜପୁର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ